କିଛି ସେଲ୍ଟର ହୋମ୍ରେ ଧର୍ମାନ୍ଡରୀକରଣ ଚାଲିଥିବା କମିଶନ କହିଛନ୍ତି

ଗତକାଲି ରେଭେନ୍ବା ବିଶ୍ୱବିଦ୍ୟାଳୟର ସମାବର୍ଭନ ଉହବରେ ଯୋଗଦେଇ ରାକ୍ୟପାଳ ବିଙ୍କାନ ପଛରେ ଈଶ୍ୱରଙ୍କ ଉପସ୍ଥିତି ରହିଛି ବୋଲି କହିଛନ୍ତି ମୁଖ୍ୟଅତିଥି ଭାବେ ବାୟୋଟେକ୍ନୋଲୋଜି ବିଭାଗ ସଚିବ ଡକ୍ଟର ରେଣୁ ସ୍ୱର୍ପ ବି ଗୁରୁତ୍ପୂର୍ଣ୍ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ